ପାଠପଢ଼ା ସମ୍ୟଳିତ ଭିଡ଼ିଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧ୍କରଣ ଓ ଦୂରଦର୍ଶନର ୟୁ ଟ୍ୟୁବ୍ ଚ୍ୟାନେଲରେ ଉପଲହ୍ସ ରହିବ ବିଦ୍ୟାର୍ଥୀ ଚାହିଁଲେ ପରବର୍ଭୀ ସମୟରେ ମଧ୍ଧ ଏହାକୁ ଦେଖପାରିବେ

ସେମାନଙ୍କ ନାଁରେ ଏନ୍ଡିପିଏସ୍ ଆକୁରେ ମାମଲା ରୁଜୁ ହୋଇ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା

ଇଷ୍ଟକୋଷ୍ ରେଳବାଇ ଭାରତ ସ୍କାଉଟ୍ ଏବଂ ଗାଇଡ଼ ମଧ୍ଧ କୋଭିଡ ନାଇ କରିଛନ୍ତି